ପ୍ରେଜ୍ ବେନିନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପଣ୍ଟିମ ଆଫ୍ରିକୀୟ ରାଷ୍ଟ୍ର ବେନିନ୍ର ରାଷ୍ଟ୍ରପତି ପାଟ୍ରିସ୍ ଟାଲୋନ୍ଙ୍କୁ ରାଜଧାନୀ କୋଟନୁରେ ଭେଟିବେ ରାଷ୍ଟ୍ରପତି ତାଙ୍କ ବିଦେଶ ଗସ୍ତ ଅବସରରେ ଗତକାଲି ଅପରାହୁରେ କୋଟନୁରେ ପହଞ୍ଚିଥିଲେ ଦୁଇ ପକ୍ଷ ମଧ୍ୟରେ ଏହି ଅବସରରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବେନିନ୍ ଗାମ୍ପିୟା ଏବଂ ଗିନି ଏହି ତ୍ରିରାଷ୍ଟ୍ରୀୟ ଗସ୍ତରେ ଏବେ ଅଛନ୍ତି ବେନିନ୍ ଗସ୍ତ କିରବାରେ ଶ୍ରୀ କୋବିନ୍ଦ ହେଉଛନ୍ତି ପ୍ରଥମ ଭାରତୀୟ ରାଷ୍ଟ୍ରପତି ଆଫ୍ରିକୀୟ ରାଷ୍ଟ୍ରସମ୍ବହ ସହିତ ସମ୍ପର୍କକୁ ନିବିଡ଼ କରିବା ପାଇଁ ରାଷ୍ଟ୍ରପତି ଏହି ଗସ୍ତରେ ଅଛନ୍ତି ବେନିନ୍ ଗସ୍ତ ପରେ ସେ ଗାୟିୟା ଆଉ ଗିନି ଗସ୍ତରେ ଯିବେ

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ସା ସଂଖ୍ୟା ଗରିଷତା ପ୍ରମାଣ ଦେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଏହି ହୁଇପ୍ ଜାରି କରାଯାଇଛି

ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଏସ୍ ୟେଦୁରସ୍କା କହିଛନ୍ତି ଯେ ତାଙ୍କ ସରକାର ଆସ୍ଥାଭୋଟ୍ରେ ବିଜୟୀ ହେବେ

ଏହା ପୂର୍ବରୁ ବାଚସ୍କତି ମଧ୍ୟ ତିନି ଜଣ ବିଧାୟକଙ୍କୁ ଆଇନ୍ ଅନୁସାରେ ଅଯୋଗ୍ୟ ଘୋଷିତ କରିଥିଲେ

ବିଜେପିକୁ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି ସେହିଭଳି ଗୃହର ସଦସ୍ୟ ଥିବା ବିଏସ୍ପିର ଏକମାତ୍ର ସଦସ୍ୟ କି ନିଷ୍କଭି ନେବେ ତାହା ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ

ଆସ୍ଥା ଭୋଟ୍ ପରେ ସରକାର ବ୍ୟୟମଞ୍ଜୁରୀ ବିଲ୍କୁ ଅନୁମୋଦନ ପ୍ରଦାନ କରିବେ ଆଜି ମଧ୍ୟ ଏହି ବିଲ୍ ବିଧାନପରିଷଦରେ ଉପସ୍ଥାପିତ ହେବ ଅପରପକ୍ଷରେ ଅଯୋଗ୍ୟ ଘୋଷିତ ହୋଇଥିବା ସମସ୍ତ ବିଧାୟକ ଆଜି ସୁପ୍ରିମ୍କୋର୍ଟରେ ବାଚସ୍ୱତିଙ୍କ ନିଷ୍ପତ୍ତି ବିରୁଦ୍ଧରେ ମାମଲା ଦାୟର କରିବେ

କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ସର୍ଭେ କରାଯାଉଛି ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଗଣନା କାର୍ଯ୍ୟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରୁ ଚାଲିବ ଏହି ସର୍ଭେ ଅବସରରେ ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସମ୍ପର୍କରେ ଯେଉଁ ତଥ୍ୟାବଳୀ ସଂଗୃହିତ ହେବ ତାହାକୁ ଭିଭି କରି ସମ୍ପୃକ୍ତ କିଲ୍ଲା ଏବଂ ରାଜ୍ୟସ୍ତରରେ ବିକାଶ ମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ଆର୍ଥିକ ସର୍ଭେର ତଥ୍ୟକୁ ଗୁପ୍ତ ରଖାଯିବ ଏବଂ ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ ଏସବୃକ୍ ସରକାର ବ୍ୟବହାର କରିବେ ଓମେନ୍ ଡେଭ୍ଲପମେଣ୍ଟ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ କହିଛନ୍ତି ଯେ ମହିଳାମାନଙ୍କର ବିକାଶ ଓ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ମହିଳା ଓ ଶିଶୁମାନଙ୍କର ବିକାଶ ପାଇଁ ଯେଉଁ ଡଙ୍ଗରେ ଯୋଜନାସବୁ ତେଲଙ୍ଗାନାରେ କାର୍ଯ୍ୟକାରୀ ହେଉଛି ସେଥିରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି ଅନ୍ୟାନ୍ୟ ରାଜ୍ୟରେ ଅନୁରୂପ ଭାବେ ଏହିସବୁ ଯୋଜନା କାର୍ଯ୍ୟକାରୀ ହେବା ଉଚିତ୍ ବୋଲି ସେ କହିଛନ୍ତି ହାଇଦରାବାଦ୍ଠାରେ ଗତକାଲି ମହିଳା ଓ ଶିଶୁ ବିକାଶ ପୋଷଣ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀଙ୍କ ମାତୃବନ୍ଦନା ଯୋଜନା ସମ୍ପର୍କୀତ କେତେକ କାର୍ଯ୍ୟକ୍ରମରେ ଶ୍ରୀମତୀ ରାୟ ଯୋଗ ଦେଇଥିଲେ ଭିଭି ହ୍ୟୁମାନ୍ ଟ୍ରାଫିକିଙ୍କ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ମାନବଚାଲାଣ ଭଳି ଘୂଣ୍ୟ କାର୍ଯ୍ୟକୁ ରୋକିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରୀ ସଂସ୍ଥା ନାଗରିକ ସମାଜ ଓ ସ୍ୱଚ୍ଛାସେବୀ ସଂଗଠନଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି ହାଇଦରାବାଦ୍ରେ ଗତକାଲି ଅନ୍ଦୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି ଯେ ମାନବ ଚାଲାଣ ବିରୋଧରେ ଅବିରତ ସଂଗ୍ରାମ ଜାରି ରହିବା ଉଚିତ୍ ଯେଉଁମାନଙ୍କୁ ଏହି ଘୃଣ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଛି ସେମାନଙ୍କୁ ଉଦ୍ଧାର କରି ଉପଯୁକ୍ତ ଥଇଥାନ୍ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ଜୟପାଲ୍ ରେଡ଼ୁୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍ ଜୟପାଲ୍ ରେଡ୍ଯୀଙ୍କ ଶେଷ କୃତ୍ୟ ଆଜି ହାଇଦ୍ରାବାଦ୍ଠାରେ ସମ୍ପନ୍ନ ହେବ ତାଙ୍କର ପାର୍ଥିବ ଶରୀରକୁ ଆଜି ପ୍ରର୍ବାହ୍ନରେ ତେଲଙ୍ଗନା କଂଗ୍ରେସ କମିଟିର ମୁଖ୍ୟାଳୟ ଗାନ୍ଧି ଭବନଠାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ ଏହା ପରେ ଜାତୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ଗତକାଲି ପ୍ରତ୍ୟୁଷରେ ହାଇଦରାବାଦ ଠାରେ ଜୟପାଲ ରେଡ଼ୁୀଙ୍କର ପରଲୋକ ହୋଇଥିଲା

ବାଘମାନଙ୍କର ସଂରକ୍ଷଣ ତଥା ସେମାନଙ୍କ ଆବାସ ସ୍ଥଳୀର ରକ୍ଷଣାବେକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଆନ୍ତର୍ଜାତିକ ସ୍ତରରେ ଆଜିର ଦିବସଟି ପାଳିତ ହୋଇ ଆସୁଛି ଭାରତରେ ଥିବା ବାଘଙ୍କ ସଂଖ୍ୟା ଓ ସେମାନଙ୍କ ସ୍ଥିତି ସମ୍ପର୍କରେ ଗତବର୍ଷ ଯେଉଁ ଅନୁଧ୍ୟାନ ହୋଇଥିଲା ଆଜି ତାହାର ତଥ୍ୟାବଳୀ ସରକାରୀ ଭାବେ ପ୍ରକାଶ କରାଯିବ ଏଇ ତଥ୍ୟାବଳୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି ଆନୁଷ୍ଠାନିକ ଭାବେ ପ୍ରକାଶ କରିବେ ଏହାଛଡ଼ା ଦେଶରେ ଥିବା ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳଗୁଡ଼ିକର ଆର୍ଥିକ ମୂଲ୍ୟାୟନ ସମ୍ପର୍କରେ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ନୋଚିତ ହେବ ବାଘଙ୍କ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସତ୍ୟମଙ୍ଗଳମ୍ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକ୍ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିବେ

ତାଙ୍କର ଏହି ତିନିଦିନିଆ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ କ୍ଷେତ୍ରରେ ତିନୋଟି ରାଜିନାମା ସ୍ୱାକ୍ଷରିତ ହେବ ଏହି ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଏକ ଟ୍ୱିଟ୍ରେ କହିଛନ୍ତି ଯେ ମୋକାୟିକ୍ ସହ ସମ୍ପର୍କ ନିବିଡ଼ କରିବାକୁ ଭାରତ ଆଗ୍ରହୀ ପ୍ରତିରକ୍ଷା ମନ୍ତ୍ରୀ ଗତକାଲି ମୋଜାୟିକ୍ର ସାମରିକ ମୁଖ୍ୟାଳୟ ପରିଦର୍ଶନ କରିଥିଲେ ତାଙ୍କର ଗସ୍ତ ଅବସରରେ ସେ ସେଠାକାର ରାଷ୍ଟ୍ରପତି ପ୍ରତିରକ୍ଷା ମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଇଣ୍ଡିଆ ଆଫ୍ଗାନିସ୍ତାନ ଆଫଗାନିସ୍ତାନରେ ଗତକାଲି ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ବହୁ ନିରିହ ଲୋକ ନିହତ ହୋଇଛନ୍ତି ଏହି ଘଟଣାରେ ଭାରତ ଗଭୀର ଦୁଃଖ ପ୍ରକାଶ କରିବା ସହ ଏଭଳି କଘନ୍ୟ କାର୍ଯ୍ୟକୁ ଦୃତ୍ ନିନ୍ଦା କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହି ଘଟଣାକୁ ନିନ୍ଦା କରାଯିବା ସହ ମୃତାହତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି ଭାରତ କହିଛି ଯେ ଏଭଳି ଘଟଣା ଆଫଗାନିସ୍ତାନର ସାମ୍ବିଧାନିକ ଓ ଗଣତାନ୍ତିକ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ଦେଶରେ ଶାନ୍ତି ସ୍ଥିରତା ଓ ବିକାଶ ପ୍ରକ୍ରିୟା ଜାରି ରଖିବାକୁ ଆଫ୍ଗାନ୍ ସରକାର ଯେଉଁ ପ୍ରୟାସ ଚଳାଇଛନ୍ତି ସେଥିପ୍ରତି ଭାରତର ଦୂଢ଼ ସମର୍ଥନ ରହିଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି ନେପାଳ ପିଏମ୍ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି ଯେ ତାଙ୍କ ଦେଶ ସହିତ ସାମଗ୍ରୀ ଯୋଗାଣ ନେଇ ଭାରତର ଯେଉଁ ବ୍ୟବସ୍ଥା ରହିଛି ତାହା ଅଧିକ ଉନ୍ନତ ଓ ବ୍ୟାପକ ହେବା ଉଚିତ୍ ଯେଉଁସବୁ ସାମଗ୍ରୀ ଭାରତରୁ ଆସ୍କୁଛି ତାହା ଉଚ୍ଚମାନର ହେବା ଆବଶ୍ୟକ ବୋଲି ସେ କହିଛନ୍ତି ଭାରତ ନେପାଳ ଲଜିଷ୍ଟିକ୍ ଶିଖର ସମ୍ମିଳନୀକୁ ଗତକାଲି କାଠମାଣ୍ଡୁଠାରେ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଯେ ଯୋଗାଯୋଗ କ୍ଷେତ୍ରରେ ଲଜିଷ୍ଟିକ୍ର ଭୂମିକା ଗୁରୁତ୍ୱପୂର୍୍ଣ ଏହା ମଧ୍ୟ ବାଣିଜ୍ୟ ଓ ତତ୍ସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ସୁସଂହତ କରିଥାଏ ସାମଗ୍ରୀ ଯୋଗାଣରେ ନିରନ୍ତରତା ରକ୍ଷା ହୁଏ ଏହି ଅବସରରେ ଭାରତର ରାଷ୍ଟ୍ରଦୂତ ମନ୍କୀବ ସିଂହ ପୁରୀ କହିଥିଲେ ଯେ ନେପାଳର ସମୃଦ୍ଧି ପାଇଁ ଭାରତ ସାମଗ୍ରୀ ଯୋଗାଣ ସହ ସବୁମନ୍ତେ ସାହାଯ୍ୟ କରିବାକୁ ପ୍ରସ୍ତୁତ ସୂଚନା ଯୋଗ୍ୟ ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନିବେଶ ପର୍ଯ୍ୟଟ ଏବଂ ସାଂସ୍କୃତିକ କ୍ଷେତ୍ରରେ ନିବିଡ଼ ସମ୍ପର୍କ ରହିଛି ଏହାକୁ ଅଧିକ ଦୃଢ଼ିଭୂତ କରିବା ପାଇଁ ଆବଶ୍ୟକ ସୁବିଧାସୁଯୋଗ ଯୋଗାଇ ଦେବାକୁ ଉଭୟ ଦେଶ ଏକମତ୍ର ହୋଇଛନ୍ତି

ଫୁଲବାଗଡ଼ି ଅଞ୍ଚଳରେ ଏହି ମାଓବାଦୀମାନେ ଚାରି ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଖବର ମିଳିଛି ଏମାନେ ପୋଗାଭେଜି ଅଞ୍ଚଳରେ ସକ୍ରିୟ ଥିଲେ ଏବଂ ଅନେକ ହିଂସାକାଣ୍ଡରେ ସମ୍ପ୍ରକ୍ତ ଥିବା ଜଣାପଡ଼ିଛି ଜେକେ ସିଜ୍ ଫାୟାର୍ ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସୈନିକଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲ୍ଘନ କରାଯାଇ ଭାରତୀୟ ଅଞ୍ଚଳ ଉପରକୁ ଆଖିବୁଜା ଗୁଳିଚାଳନା କରାଯାଇଛି ଶାହାପୁର ଏବଂ ସୌଜିଆନ୍ ସେକ୍ଟରରେ ପାକ୍ ସେନାଙ୍କ ଗୁଳିମାଡ଼ରେ ତିନି ଜଣ ଭାରତୀୟ ଆହତ ହୋଇଛନ୍ତି ଆହତମାନଙ୍କୁ ପୁଞ୍ ସ୍ଥିତ ସରକାରୀ ହସ୍କିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି ଭାରତୀୟ ଯବାନମାନେ ମଧ୍ୟ ଉଚିତ୍ ପାଲଟା ଯବାବ ଦେଉଛନ୍ତି

ଶନିବାର ଏହି ଘଟଣା ଘଟିଥିଲା ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି

ପ୍ରବଳ ବର୍ଷା ଓ ଖରାପ ପାଗ ଯୋଗୁଁ ଗତକାଲି ଅମରନାଥ ଯାତ୍ରାକୁ ପହଲଗାଁ ଓ ବଲଟାଲ୍ ରାସ୍ତାରେ ସ୍ଥୁଗିତ ରଖାଯାଇଛି